ମିଳିଥିବା ସ୍ଚନା ଅନୁସାରେ ରାକ୍ୟର ବିଭିନ୍ ଲୋକସଭା ଓ ବିଧାନସଭା ଆସନ ଲାଗି ପ୍ରାର୍ଥୀମାନେ ଆକି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ରୁଦ୍ରନାରାୟଣ ପାଶି ନାମାଙ୍କନପତ୍ର ଦାଖଲ କରିଥିବାବେଳେ ବିଜେଡି ପକ୍ଷରୁ ମହେଶ ସାହୁ ଓ ସମତାକ୍ରାନ୍ତ ଦଳ ପକ୍ଷରୁ ସରୋଜ କୁମାର ଶତପଥୀ ପ୍ରାର୍ଥ୍ପତ୍ର ଦାଖଲ କରିଛନ୍ତି

କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥିୀ କରାଯାଇଥିବା ଫକୀର ମୋହନ ନାୟକଙ୍କୁ ବଦଳାଇ ତାଙ୍କ ସ୍ଚାନରେ ମୋହନ ହେମ୍ରମ୍ଙ୍କୁ ପ୍ରାର୍ଥୀ କରାଯାଇଛି

ସେହିପରି ପାଟଣା ବିଧାନସଭାପ୍ରାର୍ଥୀ ମଧ୍ଧ ବଦଳାଇଛି କଂଗ୍ରେସ ଗୋପେଶ୍ୱର ନାଏକଙ୍କ ସ୍ତାନରେ ବିନୋଦ ନାଏକଙ୍କୁ ଦଳ ଟିକେଟ ଦେଇଛି

ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଶ୍ରା ଓ ବିଶ୍ୱଭ୍ଷଣ ହରିଚନ୍ଦନଙ ଉପସ୍ଥିତିରେ ଶ୍ରୀ ତରାଇ ତାଙ୍କର ଶତାଧ୍କ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ଏଠାରେ ସୂଚନାଯୋଗ୍ୟ ବିଭୁ ତରାଇଙ୍କୁ କଂଗ୍ରେସ ତିର୍ଭୋଲ ବିଧାନସଭା ଆସନ ପାଇଁ ଟିକେଟ ଦେଇଥିବାବେଳେ ସେ ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରିଥିଲେ

ସୂଚନାଯୋଗ୍ୟ ବିଜେପି ଡାକ୍ତର ମୁର୍ମୁଙ୍କୁ ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି

ଇଓଫା ପତ୍ର ଗୃହୀତ ହେଉ ନ ଥିବା ଯୋଗୁଁ ଗତକାଲି ଭୂଦାନଙ୍କ ସହିତ ବିଜେପି ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ ପରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍ଙ୍ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ

ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଚ୍ପୁଆ ପାଇଁ ମୁରଲୀ ଶର୍ମା ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି

ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶର୍ମା ଉଉରପ୍ରଦେଶ ଭଳି ଓଡିଶାରେ ମଧ୍ଧ ବିଜେପି ସରକାର ଗଢିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଶିକ୍ଷା ସ୍ୱାସ୍ଥ୍ୟଭଳି ମୌଳିକ ସେବା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି